ଏହାପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ କରାଯିବ

ଭସାପୋଲ ଚଲାଇବାକୁ କର୍ମଚାରୀମାନେ ମନା କରିବାରୁ ଉତ୍ତେଜନା ଦେଖାଦେଇଥିଲା

ଏଥିରେ ଓଡ଼ିଶାର ଦୀପଗ୍ରେସ୍ ଏକ୍କା ଓ ଲିଲିମା ମିଞ୍ଞ ସାମିଲ ହୋଇଛନ୍ତି